ଏଥିମଧ୍ୟରେ ଆନ୍ଧ୍ରପ୍ରଦେଶ ଅରୁଣାଚଳପ୍ରଦେଶ ମେଘଳୟ ମିଜୋରାମ ଓଡ଼ିଶା ନାଗାଲାଣ୍ଡ ସିକିମ୍ ଆଣ୍ଡାମାନ ନିକୋବର ଲାକ୍ଷାଦ୍ୱୀପ ତେଲଙ୍ଗାନା ଓ ଉତ୍ତରାଖଣ୍ଡ ଆଦି ରାଜ୍ୟ ରହିଛି ପ୍ରଧାନମନ୍ତ୍ରୀ ତଥା ବରିଷ୍ଣ ବିଜେପି ନେତା ନରେନ୍ଦ୍ର ମୋଦି ଆଜି ପଶ୍ଚିମବଙ୍ଗର କୁଚ୍ବେହାରଠାରେ ଏକ ଜନସଭାରେ ଉଦ୍ବୋଧନ ଦେଇଛନ୍ତି ଶ୍ରୀ ମୋଦି କହିଛନ୍ତି ଭାରତରେ ଖୁବ୍ଶୀଘ୍ର ଫୋନ୍ କଲ୍ ମାଗଣା ହେବା ସହିତ ଇଷ୍ଟରନେଟ୍ ଦେୟ ବିଶ୍ୱରେ ସବୁଠାରୁ ଶସ୍ତା ହେବ ସେ କହିଛନ୍ତି ଯେଭଳି ଏହି ସଭାରେ ଅଧିକ ସଂଖ୍ୟକ ଲୋକ ସାମିଲ ହୋଇପାରିବେ ନାହିଁ ସେଥିପାଇଁ ରାଜ୍ୟ ସରକାର ସଭା ଆୟୋକନ ପାଇଁ ଅଳ୍ପ ସ୍ଥାନ ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର କୁଚ୍ବେହାର ବିଶେଷକରି ବାଂଲାଦେଶ ସୀମାବର୍ତ୍ତୀ ଭୂଭାଗରେ ରହୁଥିବା ଲୋକମାନଙ୍କର ବିକାଶ ପାଇଁ ପର୍ଯ୍ୟାପ୍ତ ପାଷ୍ଠି ଯୋଗାଇ ଦେଇଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କୁ ଗତି ନିରୋଧକ ଭାବେ ବର୍ଣ୍ଣନା କରି ବରିଷ୍ଣ ବିଜେପି ନେତା କହିଛନ୍ତି କେନ୍ଦ୍ର ସରକାର ରାଜ୍ୟ ପାଇଁ ଅନେକଗୁଡ଼ିଏ ବିକାଶମୂଳକ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧ ଯୋଗୁଁ ସେ ସବୁ କାର୍ଯ୍ୟକାରୀ ହୋଇପାରୁ ନାହିଁ ଦେଶକୁ ମଜବୁତ୍ କରିବା ପାଇଁ କେନ୍ଦ୍ରରେ ଏକ ଦୂଢ଼ ସରକାରର ଆବଶ୍ୟକତା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଥିଲେ ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଅନୁପ୍ରବେଶକୁ ପ୍ରୋସାହନ କରୁଛନ୍ତି ବୋଲି ଶ୍ରୀ ମୋଦି ଅଭିଯୋଗ କରିବା ସହିତ ଜାତୀୟ ନାଗରିକ ପଞ୍ଜିକାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ମୋଦି ଆକି ତ୍ରିପୁରାର ଗୋମତି କିଲ୍ଲାର ଉଦୟପୁର ଏବଂ ମଣିପୁରରେ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ ବିଜେପି ଅଧ୍ୟକ୍ଷ ଅମିତ ଶାହା ଆଜି ସକାଳେ ଭୁବନେଶ୍ୱରଠାରେ ଦଳର ନିର୍ବାଚନୀ ଇସ୍ତହାର ସଂକଳ୍ପତ୍ରର ଉନ୍ଜୋଚନ କରିଛନ୍ତି

ପରେ ସେ ବେଲଗାଓଁଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେବେ ଶ୍ରୀ ଶାହା ମଧ୍ୟ ମହାରାଷ୍ଟ୍ରର ଗଡଚିରୋଲି ଓ ଚନ୍ଦ୍ରପୁର ଜନସଭାରେ ଉଦ୍ବୋଧନ ଦେବେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ସାହାରନ୍ପୁର ସାମ୍ଲି ଓ ବିଜ୍ନୋର୍ରେ ସାଧାରଣସଭାରେ ଉଦ୍ବୋଧନ ଦେବେ ୟୁପି ପୋଲ୍ କ୍ୟାମ୍ପେନ୍ ସାହାରନ୍ପୁରର ଦେଓବନ୍ଦ୍ରାରେ ନିର୍ବାଚନୀ ସଭା ସହିତ ଉତ୍ତରପ୍ରଦେଶରେ ଏସ୍ପି ବିଏସ୍ପି ଓ ଆର୍ଏଲ୍ଡି ମେଣ୍ଟ ଆଜି ଏହାର ମିଳିତ ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ କରିବ

ବରିଷ୍ଣ ବିଜେପି ନେତା ଜେପି ନଡ୍ରା ଆଜି ଲକ୍ଷ୍ମୌଠାରେ ଦଳୀୟ କର୍ମୀମାନଙ୍କୁ ଭେଟିବେ ଅନ୍ୟତମ ବିଜେପି ନେତା ଦୀନେଶ ଶର୍ମା ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ

ପ୍ରକାଶିତ ପ୍ରାର୍ଥୀମାନଙ୍କ ତାଲିକାରେ ନିର୍ଚ୍ଚନ ପଟ୍ଟନାୟକ ଭଣ୍ଡାରୀପୋଖରୀ ନଳିନୀକାନ୍ତ ମହାନ୍ତି ଭଦ୍ରକ ଏବଂ ଡକୁର ଲଲାଟେନ୍ଦୁ ମହାପାତ୍ର ବାଲିକୁଦାର ଏରସମା ଆସନରୁ ନିର୍ବାଚନ ଲଢ଼ିବେ ଦଳର ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ନିର୍ବାଚନ କମିଟି ଦ୍ୱାରା ଏହି ପ୍ରାର୍ଥୀ ତାଲିକା ଚ୍ଚଡ଼ାନ୍ତ ହୋଇଥିବାର ଜଣାପଡ଼ିଛି ଇସି ଆଡ୍ସ ଭୋଟ୍ ଗ୍ରହଣ ଦିନ ଓ ଏହାର ଗୋଟିଏ ଦିନ ପୂର୍ବରୁ କୌଣସି ରାଜନୈତିକ ଦଳ ପ୍ରାର୍ଥୀ କିମ୍ବା ଅନ୍ୟ କୌଣସି ସଂସ୍ଥା କମିଶନ ଦ୍ୱାରା ଅନୁମୋଦିତ ହୋଇନଥିବା କୌଣସି ବିଜ୍ଞାପନ ଖବରକାଗଜରେ ପ୍ରକାଶ କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛି କମିଶନ କହିଛନ୍ତି ଶେଷ ସମୟରେ ଏଭଳି ବିଜ୍ଞାପନ ସମସ୍ତ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ ଏଭଳି ପରିସ୍ଥିତିରେ ପ୍ରଭାବିତ ପ୍ରାର୍ଥୀ କିମ୍ବା ଦଳକୁ କୌଣସି ସ୍ୱଷ୍ଟୀକରଣ ଦେବାକୁ ଆଉ ସମୟ ମିଳିନଥାଏ ରାଜନୈତିକ ଦଳଗୁଡ଼ିକର ବିଙ୍କାପନଗୁଡ଼ିକୁ ରାଜ୍ୟ ଓ କିଲ୍ଲାସ୍ତରରେ ଥିବା ଗଣମାଧ୍ୟମ ପ୍ରମାଣନ ଓ ପର୍ଯ୍ୟବେକ୍ଷଣ କମିଟି ଯାଞ୍ଚ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ଏ ନେଇ ନିର୍ବାଚନ କମିଶନ ସମସ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି ରାଜନୈତିକ ଦଳ ପ୍ରାର୍ଥୀ ଓ ସମ୍ଘାଦପତ୍ରଗୁଡ଼ିକୁ ଏ ସଫପର୍କରେ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଜାବ ଇସି ଲୋକସଭା ନିର୍ବାଚନ ପ୍ରଚାର କାଳରେ ପରିବେଶ ଅନୁକୂଳ ଉପକରଣ ବ୍ୟବହାର କରିବା ପାଇଁ ପଞ୍ଜାବ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ କରୁଣାରାଜୁ ସମସ୍ତ ରାଜନୈତିକ ଦଳକୁ କହିଛନ୍ତି ଚଣ୍ଡୀଗଡ଼ଠାରେ ଏକ ବିବୃତ୍ତି ଦେଇ ଶ୍ରୀ ରାଜୁ କହିଛନ୍ତି ରାଜନୈତିକ ଦଳଗୁଡ଼ିକ ପରିବେଶ ଅନୁକୂଳ ଉପକରଣ ବ୍ୟବହାର ପାଇଁ ନିର୍ଦ୍ଦେଶ ଦେବା ସକାଶେ ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଶାଳୟ କମିଶନକୁ ଅନୁରୋଧ କରିଛନ୍ତି ମନୁଷ୍ୟର ସ୍ୱାସ୍ଥ୍ୟ ଓ ପରିବେଶ ପ୍ରତି ପ୍ରତିକୂଳ ପ୍ରଭାବ ପକାଉଥିବା ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ଉପକରଣ ବ୍ୟବହାର ନ କରିବା ପାଇଁ ସେ ରାଜନୈତିକ ଦଳଗୁଡ଼ିକୁ କହିଛନ୍ତି ସିବିଆଇ ଏସ୍ସି ସର୍ଦାନା ସିବିଆଇ ସାରଦା ଚିଟ୍ଫଣ୍ଡ୍ ଦୁର୍ନୀତି ମାମଲାରେ ପୂର୍ବତନ କୋଲକାତା ପୁଲିସ୍ କମିଶନର ରାଜୀବ କୁମାରଙ୍କ ଗିରଫଦାରୀ ଓ ହାକତରେ ପଚରାଉଚରା ପାଇଁ ସୁପ୍ରିମକୋର୍ଟରେ ସାନି ଆବେଦନ କରିଛି କୁମାରଙ୍କୁ ଗିରଫ କରିବା ଓ ତାଙ୍କ ବିରୁଦ୍ଧରେ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ପାଇଁ କୋର୍ଟ ପୂର୍ବରୁ ଦେଇଥିବା ଆଦେଶକୁ ପରିବର୍ତ୍ତନ କରିବା ପାଇଁ ସିବିଆଇ ଏହାର ଆବେଦନରେ ଦର୍ଶାଇଛି

କୁମାର ମାମଲା ସମ୍ଭନ୍ଧୀୟ କୌଣସି ତଥ୍ୟ ପ୍ରକାଶ କରୁନାହାନ୍ତି ବୋଲି ସିବିଆଇ ଅଭିଯୋଗ କରିବା ସହିତ ଯାଞ୍ଚ ଏଜେନ୍ସୀ ହେପାଜତରେ ତାଙ୍କୁ ପଚରାଉଚୁରା କରାଯିବା ଉଚିତ ହେବ ବୋଲି କହିଛି ସିବିଆଇ କହିଛି ଏହି ମାମଲାରେ ଅନେକ ଗୁଡ଼ିଏ ତଥ୍ୟର ପତ୍ତା ମିଳୁନାହିଁ ସାରଦା ଚିଟ୍ଫଣ୍ଟ୍ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ପଶ୍ଚିମବଙ୍ଗ ପୁଲିସ୍ ସ୍ୱତନ୍ତ ତଦନ୍ତ ଦଳ ଏସ୍ଆଇଟିର ରାଜୀବ କୁମାର ମୁଖ୍ୟ ଥିଲେ

ରାଜ୍ୟରେ ଗତବର୍ଷ କଂଗ୍ରେସ ନେତୃତ୍ୱାଧୀନ ସରକାର କ୍ଷମତାକୁ ଆସିବା ପରେ ମଧ୍ୟପ୍ରଦେଶର ପୂର୍ବତନ ପୁଲିସ୍ ଅଧିକାରୀ କକର୍ କମଳନାଥଙ୍କ ସ୍ୱତନ୍ତ୍ର ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ ଜେକେ ଏନ୍କାଉଣ୍ଟର ଜାନ୍ଧୁ କାଶ୍ମୀରର ପୁଲୱାମା ନିକଟବର୍ତ୍ତୀ ତ୍ରାଲ୍ ଅଞ୍ଚଳରେ ଆଜି ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି ଆତଙ୍କବାଦୀମାନଙ୍କ ଉପସ୍ଥିତିର ଖବର ପାଇ ସୁରକ୍ଷାବଳ ପକ୍ଷରୁ ସଂପୃକ୍ତ ଅଞ୍ଚଳକୁ ଘେରାଉ କରାଯାଇ ତଲାସି ଅଭିଯାନ ଚାଲୁଥିବା ବେଳେ ଏହି ଗୁଳି ବିନିମୟ ଘଟିଥିଲା

ବର୍ଷା ଓ କୁଆପଥର ବୃଷ୍ଟି ଯୋଗୁଁ ଉତ୍ତରପ୍ରଦେଶର ଅନେକ ଅଞ୍ଚଳରେ ଫସଲ ନଷ୍ଟ ହୋଇଥିବାର ଖବର ମିଳିଛି ବସ୍ତି ଗୋରଖପୁର ମହାରାଜଗଞ୍ଜ ଓ ବେହେରାଇଜ୍ ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି ମାଲଦୀପ୍ସ ରେଜଲ୍ଟ ମାଳଦୀପରେ ଗତକାଲି ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ମାଲ୍ଡିଭ୍ସ ଡେମୋକ୍ରାଟିକ୍ ପାର୍ଟି ଏମ୍ଡିପି ବିପୁଳ ସଂଖ୍ୟାଗରିଷ୍ଣତା ହାସଲ କରିଛି

ରାଜଧାନୀ ମାଲେଠାରେ ଦଳ ପକ୍ଷରୁ ଆୟୋଜିତ ବିଜୟ ଉତ୍ସବରେ ରାଷ୍ଟ୍ରପତି ଓ ଶାସକ ମେଣ୍ଟର ମନ୍ତ୍ରୀମାନେ ସାମିଲ ହୋଇଥିଲେ

ଆଇପିଏଲ୍ ବେଙ୍ଗାଲୁରୁଠାରେ ଆଜି ଆଇପିଏଲ୍ର ପ୍ରଥମ ମ୍ୟାଚ୍ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ